ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି କଥାବାର୍ତ୍ତା ହେବ

ସେଗୁଡ଼ିକ ମଧ୍ୟରେ ପଞ୍ଜାବ ଆସାମ କେରଳ ଉତ୍ତରାଖଣ୍ଡ ଝାଡ଼ଖଣ୍ଡ ଛତିଶଗଡ଼ ତ୍ରିପୁରା ହିମାଚଳପ୍ରଦେଶ ଚଣ୍ଡୀଗଡ଼ ଗୋଆ ମଣିପୁର ନାଗାଲାଣ୍ଡ ଲଦାଖ ପୁଡୁଚେରୀ ଅରୁଣାଚଳପ୍ରଦେଶ ମେଘାଳୟ ମିଜୋରାମ ଆଶ୍ଡାମାନ ଓ ନିକୋବର ଦୀପପୁଞ୍ଜ ଦାଦାନଗର ହାବେଳି ଓ ହାମନଡିଉ ସିକିମ୍ ଏବଂ ଲାକ୍ଷାଦ୍ୱୀପ ରହିଛି

ସେଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର ତାମିଲନାଡୁ ଦିଲ୍ଲୀ ଗୁଜରାତ ରାଜସ୍ଥାନ ଉତ୍ତରପ୍ରଦେଶ ମଧ୍ୟପ୍ରଦେଶ ପଶ୍ଚିମବଙ୍ଗ କର୍ଣ୍ଣାଟକ ବିହାର ଆନ୍ଧ୍ରପ୍ରଦେଶ ହରିଆଣା ଜାମ୍ଗୁ ଓ କାଶ୍ମୀର ତେଲଙ୍ଗାନା ଏବଂ ଓଡ଼ିଶା ରହିଛି

ଗତ ମାର୍ଚ୍ଚ ମାସରେ ଦେଶରେ କୋଭିଡ୍ କଟକଣା ଲାଗୁହେବାଠାରୁ ଶ୍ରୀ ମୋଦୀଙ୍କର ମୁଖ୍ୟମନ୍ତ୍ରୀମାନଙ୍କ ସହ ଏହା ଷଷ୍ଠ କଥାବାର୍ତ୍ତା ହେବ ଦେଶରେ ବର୍ତ୍ତମାନ ପଞ୍ଚମ ପର୍ଯ୍ୟାୟ କଟକଣା ବଳବଉର ରହିଛି ଏହି ପର୍ଯ୍ୟାୟରେ ପୂର୍ବ ପର୍ଯ୍ୟାୟର କଟକଣାଗୁଡ଼ିକ ତୁଳନାରେ ଅନେକ କୋହଳତା ଗ୍ରହଣ କରାଯାଇଛି ଅର୍ଥନୈତିକ କାର୍ଯ୍ୟକଳାପକୁ ତ୍ୱରାନ୍ଧିତ କରିବା ବ୍ୟବସାୟ କ୍ଷେତ୍ରରେ କାର୍ଯ୍ୟ ସ୍ୱଚାରୁରୂପେ ଚାଲିବା ଓ ସର୍ବସାଧାରଣଙ୍କୁ ସୁବିଧା ପହଞ୍ଚାଇବା ପାଇଁ ଏହି ପର୍ଯ୍ୟାୟରେ ଅନେକ କୋହଳତା ଗ୍ରହଣ କରାଯାଇଛି ଏଚ୍ଏମ୍ ସିସିଟିଭି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀର ଲୋକନାୟକ ଜୟପ୍ରକାଶ ନାରାୟଣ ହସ୍କିଟାଲକୁ ଏକ ଅଚାନକ ଗସ୍ତ କରି କୋଭିଡ୍ ନାଇଣ୍ଟିନ୍ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ସମୀକ୍ଷା ବୈଠକ ସମୟରେ ସମସ୍ତ କରୋନା ୱାର୍ଡଗ୍ରଡ଼ିକରେ ସିସିଟିଭି କ୍ୟାମେରା ଲଗାଇବାକୁ ଶ୍ରୀ ଶାହା ଦିଲ୍ଲୀ ମ୍ରଖ୍ୟସଚିବ ବିଜୟ ଦେବଙ୍କ ନିର୍ଦ୍ଦେଶ ଦେଇଛନ୍ତି ଏହା ଦ୍ୱାରା ଚିକିହିତ ହେଉଥିବା ଲୋକମାନଙ୍କର ଠିକ୍ ରୂପେ ଚିକିତ୍ସା କରାଯାଉଛି କି ନାହିଁ ତାର ତଦାରଖ କରିବା ସହଜ ହେବ ଖାଦ୍ୟ ଯୋଗାଉଥିବା କ୍ୟାଷ୍ଟିନ୍ଗୁଡ଼ିକ ସହ ବିକଳ୍ପ ଖାଦ୍ୟ ଯୋଗାଣ ବ୍ୟବସ୍ଥା ରଖାଯିବାକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଦିଲ୍ଲୀ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଫଳରେ ଏହା ଦ୍ୱାରା ଯଦି କୌଣସି କ୍ୟାଣ୍ଟିନରେ ଖାଦ୍ୟ ସଂକ୍ରମିତ ହୁଏ ତେବେ ରୋଗୀମାନଙ୍କୁ ନିର୍ବିଘୁରେ ଖାଦ୍ୟ ଯୋଗାଇ ହେବ କରୋନା ସଫକ୍ମିତମାନଙ୍କ ଚିକିହା ସହ ସଂପୃକ୍ତ ସମସ୍ତ ଡାକ୍ତର ଓ ନର୍ସମାନଙ୍କୁ ମାନସିକ ଓ ସାମାଜିକ ଦାୟିତ୍ୱବୋଧ ବିଷୟରେ ମଝିରେ ମଝିରେ ଅବଗତ କରାଇବାକୁ ଶ୍ରୀ ଶାହା ନିର୍ଦ୍ଦେଶ ଦେଇଛନ୍ତି ସେ କହିଛନ୍ତି ଏହା ଦ୍ୱାରା ସେମାନେ କୋଭିଡ୍ ନାଇଷ୍ଟିନ୍ର ମୁକାବିଲାରେ କେବଳ ଶାରୀରିକ ସ୍ତରରେ ସୁସ୍ଥ ରହିବେ ତା' ନୁହେଁ ମାନସିକ ସ୍ତରରେ ସ୍କୁସ୍ ରହିପାରିବେ

ଆଇସିଏମ୍ଆର୍ ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାରଗ୍ରଡ଼ିକ୍ ନମୁନା ପରୀକ୍ଷା ପାଇଁ ଅନୁମତି ଦେବା ପ୍ରକ୍ରିୟା ଜାରି ରଖିଛି

ସେଣ୍ଟର ହେଲ୍ଥ ଇନ୍ଫ୍ରାଷ୍ଟ୍ରକ୍ଚର ସ୍ୱାସ୍ଥ୍ୟ ମୌଳିକ ଡ଼ାଞ୍ଚାରେ ଉନ୍ନତି ଆଶିବା ଓ ଶସ୍ତାରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲାଗି ବେସରକାରୀ କ୍ଷେତ୍ର ସହ ହାତ ମିଳାଇବାକୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରଣାଳୟ କହିଛି କିଛି ରାଜ୍ୟ ଏଭଳି ପଦକ୍ଷେପ ନେବା ଆରମ୍ଭ କରିଲେଣି ସେହି ରାଜ୍ୟମାନେ ବେସରକାରୀ କ୍ଷେତ୍ରଗୁଡ଼ିକ ସହ ଏଭଳି ଅନେକ ରାଜିନାମାରେ ଉପନୀତ ହୋଇଛନ୍ତି ଯାହାର ଫଳସ୍ୱରୂପ ରୋଗୀମାନଙ୍କୁ ଶସ୍ତାରେ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇ ପାରୁଛି ମନ୍ତ୍ରଣାଳୟ କହିଛି ହସ୍କିଟାଲଗୁଡ଼ିକରେ ଆଇସିୟୁ ଶଯ୍ୟା ଭେଣ୍ଟିଲେଟର ଅକ୍ନିଜେନଯୁକ୍ତ ଶଯ୍ୟା ସମେତ ସ୍ୱାସ୍ଥ୍ୟ ମୌଳିକ ଡ଼ାଞ୍ଚାର ଅଭାବ ଥିବା ବିଷୟରେ ଅନେକ ଖବର ପ୍ରକାଶ ପାଇଛି ଏହା ଦ୍ୱାରା କୋଭିଡ୍ ନାଇଷ୍ଟିନ୍ ସଂକ୍ରମିତମାନଙ୍କର ଚିକିହାରେ ଅସୁବିଧା ଦେଖାଦେଇଛି କିଛି କିଛି ସ୍ଥାନରେ କୋଭିଡ୍ ସଂକ୍ରମିତମାନଙ୍କର ଚିକିତ୍ସା ପାଇଁ ଅତ୍ୟଧିକ ମାତ୍ରାରେ ଅର୍ଥ ମଗାଯାଉଥିବାର ଖବର ମିଳୁଛି ମନ୍ତ୍ରଣାଳୟ କହିଛି ରାଜ୍ୟଗୁଡ଼ିକ ପାଖରେ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଓ ସିଜିଏଚ୍ଏସ୍ ପ୍ୟାକେଜ୍ ରେଟ୍ ଉପଲବ୍ଧ ଅଛି ସ୍ୱାସ୍ଥ୍ୟମନ୍ତ୍ରଣାଳୟ କହିଛି ରୋଗୀମାନଙ୍କୁ ତୁରନ୍ତ ଉତ୍ତମମାନର ଚିକିତ୍ସା ସୁବିଧା ଯୋଗାଇଦେବା ଲାଗି ସ୍ଥାନୀୟ ବେସରକାରୀ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ସ୍ୱାସ୍ଥ୍ୟସେବା ସଂକ୍ରାନ୍ତୀୟ ଏହି ରେଟ୍ ନିର୍ଦ୍ଧାରିତ ହୋଇଯିବା ପରେ ଏହାକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଏହାର ବ୍ୟାପକ ପ୍ରଚାର କରାଯିବାକୁ କୁହାଯାଇଛି ଏହା ଦ୍ୱାରା ସର୍ବସାଧାରଣ ପ୍ୟାକେଜ୍ଗୁଡ଼ିକ ସମ୍ୟନ୍ଧରେ ଅବଗତ ହୋଇପାରିବେ ଓ ବହୁଲୋକ ସେଥିରୁ ଉପକୃତ ହେବେ

ଏଥିପାଇଁ ଯାତ୍ରୀମାନେ ମାଲେ ବିମାନ ବନ୍ଦରରେ ଆଜି ସକାଳୁ ଆସି ପହଞ୍ଚବା ଆରୟ କରିଥିଲେ ଭାରତୀୟମାନଙ୍କୁ ମାଳଦ୍ୱୀପରୁ ଆଶିବା ପାଇଁ ସରକାର ବନ୍ଦେ ଭାରତ ମିଶନ ଅଭିଯାନ ଆରମ୍ଭ କରିଥିବାରୁ ସେମାନେ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ପରବର୍ତ୍ତୀ ଦୁଇଦିନ ଧରି ଆଉ ଦୁଇଟି ବିମାନ ଦିଲ୍ଲୀ କୋଲକାତା ଓ ଭୁବନେଶ୍ୱର ଆସିବ ମାଲେସ୍ଥିତ ଭାରତୀୟ ହାଇକମିଶନ ସହ ସମନ୍ଧୟରେ ଦେଶର ନାଗରିକମାନଙ୍କୁ ସେଠାରୁ ଅଶାଯାଉଛି

ଭାରତୀୟ ନୌକାହାକ ଆଇଏନ୍ଏସ୍ ଜଳାଶ୍ୱ ତିନିଥରରେ ଭାରତୀୟମାନଙ୍କୁ ସେଠାରୁ ଆଶିଥିବା ବେଳେ ଆଇଏନ୍ଏସ୍ ମଗର ଥରେ ଯାଇ କିଛି ଲୋକଙ୍କୁ ଆଣିଥିଲା ସମୁଦ୍ର ସେତୁ ଅଭିଯାନରେ ଏହି ନୌଟ୍ଟାହାକ୍ଟଗୁଡ଼ିକରେ ଲୋକମାନେ ସ୍ୱଦେଶ ଆସିଥିଲେ ଗତମାସରେ ମଧ୍ୟ ଏୟାର ଇଣ୍ଡିଆର ଦୁଇଟି ବିମାନରେ ଦିଲ୍ଲୀ ଓ ବେଙ୍ଗାଲୁରୁକୁ ଭାରତୀୟମାନେ ସେଠାରୁ ଆସିଥିଲେ ଏହା ବ୍ୟତୀତ ମାଲେସ୍ଥିତ ଭାରତୀୟ ହାଇକମିଶନ ମଧ୍ୟ କମ୍ପାନୀ ଓ ବ୍ୟକ୍ତିବିଶେଷଙ୍କ ପାଇଁ ଭଡ଼ାରେ ନିଆଯାଉଥିବା ବିମାନର ବ୍ୟବସ୍ଥା କରାଉଛି

ଆର୍ଟିଫିସିଆଲ ଇଷ୍ଟେଲିଜେନ୍ସର ବହୁଳ ବ୍ୟବହାର ପାଇଁ ଏହି ଭାଗିଦାରି ବିଶ୍ୱର ଉନ୍ନତ ଦେଶଗୁଡ଼ିକ ସହ ମିଶି କାର୍ଯ୍ୟ କରିବା ଲାଗି ଭାରତକୁ ସୁଯୋଗ ପ୍ରଦାନ କରିବ ଆର୍ଟିଫିସିଆଲ ଇଷ୍ଟେଲିଜେନ୍ନର କୋଭିଡ୍ ନାଇଷ୍ଟିନ୍ ସଂକଟ ସମୟରେ ବ୍ୟବହାର କରାଯାଇ ପାରିବ ଏଥିପାଇଁ ଏହିସବୁ ଦେଶମାନେ ବିଭିନ୍ନ ଉପାୟ ଉପରେ ବିଚାର ଆଲୋଚନା କରିବେ ଏହି ଭାଗିଦାରିରେ ଏକ ପ୍ରତିଷ୍ଠାତା ସଦସ୍ୟ ଭାବେ ଯୋଗଦେଇ ଭାରତ ଆର୍ଟିଫିସିଆଲ ଇକ୍ଷେଲିଜେନ୍ସର ବହୁଳ ବ୍ୟବହାର ପାଇଁ ଏହି ଅଭିଯାନରେ ସକ୍ରିୟ ଅଂଶ ଗ୍ରହଣ କରିପାରିବ